ସେ କହିଛନ୍ତି ଏହି ସମସ୍ୟାର ସମାଧାନ ସହ ଆମକୁ ଜଳ ସଂକଟର ମଧ୍ୟ ସମାଧାନ କରିବାକୁ ପଡ଼ିବ

ଥରେ ବ୍ୟବହାର କରି ଫିଙ୍ଗାଯାଉଥିବା ପ୍ଲାଷ୍ଟିକ୍କୁ ବର୍ଜନ କରିବା ପାଇଁ ତାଙ୍କର ଆହ୍ୱାନକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଥରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ୍କୁ ବ୍ୟବହାର କରିବାକୁ ସଂପୂର୍ଣ୍ଣ ନିଷେଧ କରିବା ପାଇଁ ଏହା ପ୍ରକୃଷ୍ଟ ସମୟ ସେ କହିଛନ୍ତି ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡ଼ିବା ସହିତ ଏହା କମିଗୁଡ଼ିକୁ କୃଷି ଅନୁପଯୋଗୀ କରାଉଛି ସେ କହିଛନ୍ତି ପରିବେଶକୁ ସୁହାଇବା ଭଳି ପ୍ଲାଷ୍ଟିକ୍ର ବିକଳ୍ପ ବାହାର କରିବାକୁ ଭାରତ ପ୍ରତିଶ୍ରତିବଦ୍ଧ ଶ୍ରୀ ମୋଦି କହିଛନ୍ତି ଜଳବାୟୁ ଓ ପରିବେଶର କୁପ୍ରଭାବ ଉଭୟ ସ୍ଥଳଭାଗ ଓ ଜୈବ ବିବିଧତା ଉପରେ ପଡ଼ୁଛି ଜଳବାୟୁ ପରିବର୍ତ୍ତନର କୁପରିଣାମ ସମଗ୍ର ବିଶ୍ୱକୁ ସମ୍ମୁଖୀନ ହେବାକୁ ପଡ଼ୁଥିବା ବିଷୟରେ ସମସ୍ତେ ଅବଗତ ବୋଲି ସେ କହିଛନ୍ତି ପ୍ରାଣୀ ଓ ବୃକ୍ଷଲତା ଲୋପ ପାଇଯିବାରୁ ଏହାର ପ୍ରମାଣ ମିଳିଛି ବୋଲି ସେ କହିଛନ୍ତି ଜଳବାୟୁ ପରିବର୍ତ୍ତନ ଯୋଗୁଁ ମୃଭିକାର ଉର୍ବରତା ନଷ୍ଟ ହେଉଥିବା ବିଷୟ ସେ ଦର୍ଶାଇଛନ୍ତି

ଚତୁର୍ଦ୍ଦଶ କନ୍ଫରେନ୍ନ ଅଫ୍ ପାର୍ଟିଜ୍ରେ ଉଦ୍ବୋଧନ ଦେଇ ସେ କହିଛନ୍ତି ସ୍ଥାୟୀ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରତିଶ୍ରତିବଦ୍ଧତା ଅତ୍ୟନ୍ତ ସୁଦୃଢ଼

ଶ୍ରୀ ଜାବଡେକର କହିଛନ୍ତି ପ୍ୟାରିସ୍ ଶିଖର ବୈଠକରେ ମଧ୍ୟ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା

ସେହି ୟୁରୋପୀୟ ଦେଶଗୁଡ଼ିକ ସହ ଭାରତର ରାଜନୈତିକ ଓ ଅର୍ଥନୈତିକ ସଂପର୍କ ବୃଦ୍ଧି ଏହି ଗସ୍ତର ମୂଳଲକ୍ଷ୍ୟ ତାଙ୍କ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ କୋବିନ୍ଦ ଆଇସ୍ଲ୍ୟାଣ୍ଡରେ ଯାଇ ପହଞ୍ଚୁଛନ୍ତି ସେଠାରେ ସେ ଆଇସ୍ଲ୍ୟାଣ୍ଡ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିବେ

ସୁଇଜରଲ୍ୟାଣ୍ଡ ରାଷ୍ଟ୍ରପତି ଓ ନେତାମାନଙ୍କ ସହ ତାଙ୍କର ବ୍ୟାପକ ଆଲୋଚନା ହେବ

କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ସ୍ଲୋବେନିଆକୁ ଏହା ପ୍ରଥମ ଗସ୍ତ ହେବ ଏହି ସମୟରେ ସେ ସ୍ଲୋବେନିଆ ରାଷ୍ଟ୍ରପତି ବୋରୁଟ୍ ପାହୋର ଓ ସେଠାକାର ନ୍ୟାସନାଲ୍ ଆସେମ୍କି ସଭାପତିଙ୍କ ସହ କଥାବାର୍ତ୍ତା କରିବେ

ଏଥିପାଇଁ ଦେଶର ବିଭିନ୍ନ ସହରରେ ସାମ୍ବାଦିକ ସମ୍ମିଳନୀଗୁଡ଼ିକ ମାଧ୍ୟମରେ ସରକାରଙ୍କ ନିଷ୍ପଭି ଓ କାର୍ଯ୍ୟସମ୍ପାଦନା ବିଷୟରେ ଉଲ୍ଲେଖ କରାଯିବ

ବିଜେପି ସଭାପତି ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ସମ୍ମିଳନୀରେ ଯୋଗଦେବେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ସମ୍ମିଳନୀରେ ଅଂଶଗ୍ରହଣ କରିବେ ଏହା ବ୍ୟତୀତ ନେଦାର ବରିଷ୍ଣ ନେତୃବୃନ୍ଦ ମନ୍ତ୍ରୀଗଣ ଓ ଆସାମର ବିଭିନ୍ନ ନିଗମର ଅଧ୍ୟକ୍ଷମାନେ ଏହି ସମ୍ମିଳନୀରେ ଯୋଗଦେବେ ପାର୍ଟି ସୂତ୍ରରୁ ମିଳିଥିବା ଖବର ଅନୁସାରେ ନେଦାକୁ ଆହୁରି ଅଧିକ ମଜବୁତ କରିବା ଉପରେ ଆଲୋଚନା କରାଯିବ ଏଥିସହିତ ଏନ୍ଆର୍ସି ଓ ଅନ୍ୟାନ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବାର କାର୍ଯ୍ୟସ୍କଚୀ ରହିଛି ହଙ୍ଗକଙ୍ଗ ପ୍ରୋଟେଷ୍ଟ ହଙ୍ଗକଙ୍ଗରେ ହଜାର ହଜାର ବିକ୍ଷୋଭକାରୀ ଅର୍ଦ୍ଧ ସ୍ୱୟଂଶାସିତ ଚୀନ୍ ଅଞ୍ଚଳକୁ ମୁକ୍ତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅନୁରୋଧ କରିଛନ୍ତି ଗତକାଲି ସେମାନେ ଆମେରିକା ଦୃତାବାସକୁ ଏକ ଶାନ୍ତି ପଦଯାତ୍ରାରେ ଯାଇଥିଲେ ବିକ୍ଷୋଭକାରୀମାନେ ହଂକ ଗଣତାନ୍ତ୍ରିକ ଓ ମାନବାଧିକାର ଆଇନ ନାମକ ଏକ ବିଲ୍କୁ ପାସ୍ କରିବା ପାଇଁ ଆମେରିକାକୁ ଅନୁରୋଧ କରିଛନ୍ତି ପରେ ପୋଲିସ୍ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାରୁ ସେଠାରେ ହିଂସା ଦେଖାଦେଇଥିଲା ବିକ୍ଷୋଭକାରୀମାନେ ଜିନିଷପତ୍ର ଭଙ୍ଗାରୁଜା କରିବା ସହ ଗାଡ଼ିମୋଟରରେ ନିଆଁ ଲଗାଇଦେଇଥିଲେ ଓ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା ୟୁଏଇ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ତଥା ଇସ୍କାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁଏଇକୁ ତିନିଦିନ ଗସ୍ତରେ ଯାଇ ଗତ ରାତିରେ ଦୁବାଇରେ ପହଞ୍ଚୁଛନ୍ତି ତାଙ୍କର ଏହି ଗସ୍ତ କାଳରେ ସେ ଅଷ୍ଟମ ଏସୀୟ ମନ୍ତ୍ରିସରୀୟ ଶକ୍ତି ଗୋଲ୍ଟେବୁଲ୍ ବୈଠକରେ ଯୋଗଦେବେ ଆସନ୍ତାକାଲି ଆବୁଧାବିରେ ଏହି ବୈଠକ ବସ୍କୁଛି

ସେହି ଦେଶଗୁଡ଼ିକ ସହିତ ତେଳ ଓ ଗ୍ୟାସ୍ ଏବଂ ଇସ୍କାତ କ୍ଷେତ୍ର ଉପରେ କଥାବାର୍ତ୍ତା କରାଯିବ

ରାଜ୍ୟ ବିଚାର ବିଭାଗୀୟ ଏକାଡେମୀ ନିର୍ଦ୍ଦେଶକ ରାଜୀବ ଗୁପ୍ତା ଗତକାଲି ଜାଞ୍ଗୁଠାରେ ଏହି ସ୍ବଚନା ଦେଇଛନ୍ତି ସେ କହିଛନ୍ତି ଜାନ୍ଧୁ କାଶ୍ମୀରରେ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ବିଧାନସଭା ସ୍ଥାପନ ହେବ କିନ୍ତୁ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ସ୍ଥାପନ ହେବ ନାହିଁ ଏହା ସିଧା କେନ୍ଦ୍ର ସରକାରଙ୍କ ଦ୍ୱାରା ଶାସିତ ହେବ

ଏମ୍ପି ରେନ୍ ମଧ୍ୟପ୍ରଦେଶରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ସମସ୍ତ ବଡ଼ବଡ଼ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି ଆମ ସମ୍ଘାଦଦାତା ଜଣାଇଛନ୍ତି ବଡ଼ବଡ଼ ବନ୍ଧଗୁଡ଼ିକର ଫାଟକଗୁଡ଼ିକୁ ବାରମ୍ଭାର ଖୋଲିବାକୁ ପଡୁଛି ଆହୁରି ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ଆଜି ଅନେକ ସ୍କୁଲ୍ ଓ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରାଯାଇଛି ଅନେକ ଜିଲ୍ଲା ମଧ୍ୟରେ ସଡ଼କ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି

ସେମାନଙ୍କର ବେତନକୁ ନେଇ ସେମାନେ ଏହି ଧର୍ମଘଟ କରିଛନ୍ତି ହଜାର ହଜାର ଯାତ୍ରୀଙ୍କୁ ବିମାନ ବନ୍ଦରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ଓ ବ୍ରିଟିଶ ଏୟାରଓ୍ପେଜ୍ ବିକଚ୍ଚ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରତିଶ୍ରତି ଦେଇଛି

ଏହା ହେଉଛି ତାଙ୍କର ଉନବିଂଶ ଗ୍ରାଣ୍ଡସ୍ଲାମ୍ ଟ୍ରଫି ଏହି ବିଜୟ ପାଇଁ ତାଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଛି